କ୍ୟାମ୍ପନିଂ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରଚାର ଆକି ସନ୍ଧ୍ୟାରେ ଶେଷ ହେବ

ବିଭିନ୍ନ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକମାନେ ରୋଡ୍ ଶୋ' ର୍ୟାଲି ଓ ଜନସଭା ମାଧ୍ୟମରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିଆଶାର ରୋହତକ ହିମାଚଳ ପ୍ରଦେଶର ମଣ୍ଡି ଓ ପଞ୍ଜାବର ହୋସିଆରପୁରଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ହିସାରର ବରୁୱାଲ ଓ ହରିଆଣାର ଚରଖି ଦାଦ୍ରିଠାରେ ନିର୍ବାଚନ ଅଭିଯାନରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼ଠାରେ ବିଭିନ୍ନ ର୍ୟାଲିରେ ଯୋଗ ଦେବେ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଓହର ଓ ପୂର୍ବଚମ୍ପାରନ୍ର ଅରେରାକ୍ଠାରେ ନିର୍ବାଚନ ର୍ୟାଲିରେ ଯୋଗଦେବେ ଆର୍କେଡି ନେତା ତେକସ୍ୱୀ ଯାଦବ ଗୋପାଳଗଞ୍ଜ ସିୱାନ୍ ଶରନ୍ ମୋତିହାରି ଓ ସେଓହର୍ଠାରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି କେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ବକ୍କାର ସସାରାମ୍ ଏବଂ ଆରା ଠାରେ ନିର୍ବାଚନୀ ର୍ୟାଲିରେ ଯୋଗଦେବେ ଦିଲ୍ଲୀ ଇଲେକ୍ସନ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଚାର ଆଜି ଶେଷ ହେବାକୁ ଥିବା ବେଳେ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ପ୍ରଚେଷ୍ଟା ଜାରି ରହିଛି

ଗମ୍ଭୀର ଅତିସ୍ ପୂର୍ବଦିଲ୍ଲୀ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମନିଷ୍ ସିସୋଦିଆ ଓ ଅତିସୀଙ୍କୁ କ୍ଷମା ମାଗିବାପାଇଁ ଏକ ଅଦାଲତ ନୋଟିସ୍ ପଠାଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ଏହି ତିନିଜଣ କରିଥିବା ଅଭିଯୋଗକୁ ଫେରାଇନେବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଏହି ନୋଟିସ୍ରେ କୁହାଯାଇଛି ପୂର୍ବରୁ ଗୟୀର ଟୁଇଟ୍ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହେଲେ ସେ ଲୋକସଭା ନିର୍ବାଚନରୁ ଓହରିଯିବେ

ସୁପ୍ରିମ୍କୋର୍ଟରେ ଆଜି ରାମ ଜନ୍ମଭୂମି ବାବ୍ରି ମସକିଦ ଜମି ବିବାଦ ମାମଲାର ଶୁଣାଣୀ ହୋଇଥିଲା ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ଏସ୍ଏ ବୋବଡ଼େ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ ଅବଦୁଲ୍ ନଜିରଙ୍କୁ ନେଇ ଗଠିତ ପାଞ୍ଚ କଶିଆ ସାୟିଧାନିକ ବେଞ୍ଚ୍ ଏହି ମାମଲାର ଶୁଣାଣି କରିଥିଲେ

ପୂର୍ବତନ ବିଚାରପତି ଫକୀର ମହମ୍ମଦ ଇବ୍ରାହିମ୍ କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍ରେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନ୍ଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି

ଏଥିପାଇଁ କଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ସାମ୍ବାଦିକମାନଙ୍କୁ ନୂଆଦିଲ୍ଲୀଠାରେ ବିଜେପିର ବରିଷ୍ଣ ନେତା ପ୍ରକାଶ ଜାଓ୍ପଡେକର କହିଛନ୍ତି ଯେ ସାମ ପିଟ୍ରୋଡା କହିଥିଲେ ରାଜୀବ ଏବଂ ରାହୁଲ ଗାନ୍ଧି କେବେ କୌଣସି ଗୋଷୀ ଉପରେ ଆକ୍ରମଣ ହେଉ ତାହା ଚାହିଁ ନାହାନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ବିଦ୍ୟୁତ୍ ସେବା ଯୋଗାଣ ଓ ମୋବାଇଲ୍ ସଂଯୋଗ ପ୍ରଦାନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି

ତେବେ ଅନେକ ଟାୱାର ଭାଙ୍ଗିଯାଇଥିବାରୁ ଟେଲିକମ୍ ସେବା ଯୋଗାଇଦେବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି

ରେକର୍ଡ କରାଯାଇଥିଲା ଅସହ୍ୟ ତାତି ସହିତ ପାନୀୟ କଳର ସଂକଟ ପରିସ୍ଥିତିକ୍ ଅସମ୍ଭାଳ କରିଛି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ଲହରି କାରି ରହିବ

ସେମାନଙ୍କୁ ମେଟ୍ରୋ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଘଟଣା ସଂପର୍କରେ ଅନୁସନ୍ଧାନ କରାଯାଉଛି

ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ ଜଣାଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂ ରାଓ୍ୱତ କହିଥିଲେ ଯେ ସେମାନଙ୍କର ସୁବିଧା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ଆଡ୍ ଭିପି ଭିଏତ୍ନାମ୍ ଭାରତ ଓ ଭିଏତ୍ନାମ୍ ଏହାର ବ୍ୟାପକ ଭାଗିଦାରି ରଣକୌଶଳକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଭିଏତ୍ନାମ୍ର ରାଜଧାନୀ ହାନୋଇଠାରେ ଦୁଇ ଦେଶର ଉପରାଷ୍ଟ୍ରପତି ପ୍ରତିନିଧିଷରୀୟ କଥାବାର୍ତ୍ତାରେ ଯୋଗଦେଇ ପରସ୍କର ମଧ୍ୟରେ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି ହାନୋଇର ରାଷ୍ଟ୍ରପତିଭବନରେ ଉପରାଷ୍ଟ୍ରପତି ଏମ୍ଭେଙ୍କୟାନାଇଡୁ ଓ ଭିଏତ୍ନାମ ଉପରାଷ୍ଟ୍ରପତି କାଙ୍ଗ୍ ଥି ନୋଗ୍ ଥିନ୍ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ବିଜ୍ଞାନ ଓ କାରିଗରୀ ବିଦ୍ୟା ତେଳ ଓ ଗ୍ୟାସ୍ ନବୀକରଣଯୋଗ୍ୟ ଶକ୍ତି ଉସ ଭିଭିଭୂମି ବିକାଶ ଓ କୃଷି ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ରାଜି ହୋଇଛନ୍ତି ଏହି ଅବସରରେ ଅନୁଷ୍ଠିତ ମିଳିତ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ନାଇଡୁ କହିଛନ୍ତି ଭିଏତ୍ନାମ ହେଉଛି ଭାରତର ଘନିଷ୍ଠ ବନ୍ଧୁ ବିଶ୍ୱାସଯୋଗ୍ୟ ଭାଗିଦାର ଏବଂ ଆକୁ ଇଷ୍ଟ୍ ନୀତିର ଭରସାଯୋଗ୍ୟ ଅଂଶୀଦାର ତଥା ଆସିଆନ୍ରେ ଭାରତ ପାଇଁ ମଧ୍ୟସ୍ଥତା କରୁଥିବା ସହଯୋଗୀ ଏସ୍ଏଲ୍ ରାଇଟ୍ସ ଇଷ୍ଟର ରବିବାର ଆକ୍ରମଣ ପରେ ଶ୍ରୀଲଙ୍କାରେ ଆଶ୍ରୟ ଖୋକୁଥିବା ଲୋକଙ୍କୁ ଫେରାଇ ନ ଦେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବିଭିନ୍ନ ଅନ୍ତର୍କାତୀୟ ମାନବାଧିକାର ଗୋଷୀଗୁଡ଼ିକ ଶ୍ରୀଲଙ୍କାକୁ ଅନୁରୋଧ କରିଛନ୍ତି ମିଳିତଭାବେ ଏହି ସଂସ୍ଥାଗୁଡ଼ିକ ଶରଣାର୍ଥୀ ଓ ଆଶ୍ରୟ ଖୋଜୁଥିବା ଲୋକମାନଙ୍କ ସୁରକ୍ଷା ପ୍ରତି ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଶ୍ୱୀଲଙ୍କା ଆତଙ୍କବାଦୀ ଆକ୍ମଣ ପରେ ଏମାନଙ୍କୁ ଅଯଥା ହଇରାଣ କରାଯାଉଛି ଯେପରିକି ଘର ମାଲିକମାନେ ସ୍ଥାନୀୟ ଲୋକଙ୍କ ଚାପରେ ସେମାନଙ୍କ ଘରୁ ବାହାର କରିଦେଉଛନ୍ତି

ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଓ ହ୍ରମାନ୍ ରାଇଟ୍ସ ୱାଚ୍ ଆଦି ସଂଗଠନ ଏହି ନିବେଦନରେ ଦସ୍ତଖତ କରିବା ସହ ଶରଣାର୍ଥୀମାନଙ୍କୁ ପୋଲିସ୍ ଷ୍ଟେସନ୍ କିମ୍ବା ଅନ୍ୟ ଉପଯୁକ୍ତ ସ୍ଥାନରେ ଥଇଥାନ କରିବାକୁ ସେଠାକାର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ଜେକେ ଏନ୍କାଉଣ୍ଟର ଆଜି ସକାଳେ ଜାନ୍ମୁ କାଶ୍ମୀରର ସୋଫିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀର ଏନ୍କାଉଷ୍ଟରରେ କଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି ଅମ୍ସିପୋରା ରାମନଗରୀ ଅଞ୍ଚଳରେ ଥିବା ଏକ ଫଳ ବଗିଚାରେ ସନ୍ତ୍ରାସବାଦୀଙ୍କ ଗତିବିଧି ରହିଥିବା ଅନୁମାନ କରି ସୁରକ୍ଷା ବାହିନୀ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆକି ସନ୍ଧ୍ୟାରେ ବିଶାଖାପଟନମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାଏର୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ' ଚେନ୍ନାଇ ସୁପରକିଙ୍ଗସ୍କୁ ଭେଟିବ